ଟିକାକରଣ ଯେଭଳି ଧିମା ନ ପଡ଼େ ସେଥିପ୍ରତି ଦୂଷ୍ଟିଦେବା ସ ହ ଅଧିକ ସଂଖ୍ୟାରେ ଡାକ୍ତର ଓ ପାରାମେଡ଼ିକାଲ କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରିବାକୁ କହିଥିଲେ

ଏଥିସହ ବରଗଡ଼ର ଦାସରୀ ବୀରରାଜୁ ଏବଂ ଗୁନମ ରାମଚନ୍ଦ ରାଓ ମେମୋରିଆଲ୍ ଟ୍ରଷ୍ଟ ସହାୟତାରେ ଏହାର ଭିଭିଭୂମି ବିକାଶ କରାଯାଇଛି

ସୂଚନା ଅନୁଯାୟୀ କୋଭିଡ ମହାମାରୀର ପ୍ରକୋପ ବୂଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଲକଡାଉନ ମଧ୍ଧ ଜାରି ରହିଛି